ଗଭ୍ ଗତକାଲି ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ପାଞ୍ଚଟି ରାକ୍ୟରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଛତିଶଗଡ଼ରେ ସ୍ୱଷ୍ଟ ବହୁମତ ପାଇବା ପରେ କଂଗେସ ଦଳ ଏବେ ସେଠାରେ ସରକାର ଗଠନ ଉପରେ ଧ୍ୟାନ କେନ୍ଦ୍ରୀତ କରିଛି ଆକି ସନ୍ଧ୍ୟାରେ କଂଗ୍ରେସ ଦଳ ବିଧାୟକ ଦଳର ନେତା ନିର୍ବାଚନ କରାଯିବ ମଧ୍ୟପ୍ରଦେଶରେ ମ୍ରଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ପଦର୍ ଇସ୍ତଫା ଦେବା ସହିତ ବିଜେପି ରାଜ୍ୟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ନାହିଁ ବୋଲି ଘୋଷଣା କରିବା ପରେ କଂଗ୍ରେସ ପାଇଁ ସେଠାରେ ସରକାର ଗଠନ ସକାଶେ ପଥପରିଷ୍କାର ହୋଇଛି

ରାଜସ୍ଥାନରେ ସରକାର ଗଠନ ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତତି ଆରମ୍ଭ ହୋଇଯାଇଛି ଦଳର ନବନିର୍ବାଚିତ ବିଧାୟକମାନେ ଜୟପୁର ସ୍ଥିତ ପିସିସି ମୁଖ୍ୟାଳୟରେ ଆଜି ସକାଳୁ ପ୍ରଦେଶ କଂଗ୍ରେସ କମିଟି ସହିତ ବୈଠକରେ ଯୋଗ ଦେଇଛନ୍ତି ବୈଠକ ପୂର୍ବରୁ ପିସିସି ମୁଖ୍ୟ ସଚିନ୍ ପାଇଲଟ କହିଛନ୍ତି ଯେ ମ୍ରଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗ ସ୍ତରଖ୍ରରେ ସମାଧାନ କରିନିଆଯିବ ଦଳର ପର୍ଯ୍ୟବେକ୍ଷକ ବେଣୁଗୋପାଳ ଏବଂ ଦଳର ରାକ୍ୟ ପ୍ରଭାରୀ ଅଭିନାଶ ପାଣ୍ଡେ ନବନିର୍ବାଚିତ ବିଧାୟକମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରୁଛନ୍ତି ତେଲେଙ୍ଗାନା ରାଷ୍ଟ୍ରସମିତି ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଆସନ୍ତାକାଲି ହାଇଦ୍ରାବାଦ୍ ସ୍ଥିତ ରାଜଭବନଠାରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ବିଧାୟକ ଦଳର ବୈଠକ ପୂର୍ବରୁ ଟିଆର୍ଏସ୍ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି ବିଧାୟକ ଦଳ ବୈଠକ ପୂର୍ବରୁ ଦଳର ପଲିଟି ବ୍ୟୁରୋର ବୈଠକ ହାଇଦ୍ରାବାଦଠାରେ ଅନୁଷ୍ଠିତ ହେଉଛି ମିକ୍କୋରାମ୍ରେ ନବନିର୍ବାଚିତ ବିଧାୟକମାନେ ଗତ ସନ୍ଧ୍ୟାରେ ମିକ୍କୋ ଜାତୀୟ ସାମୁଖ୍ୟ 'ଏମ୍ଏନ୍ଏଫ୍' ମୁଖ୍ୟ ଜୋରାମ୍ଥାଙ୍ଗାଙ୍କୁ ଦଳର ନେତା ଭାବେ ନିର୍ବାଚିତ କରିବା ପରେ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ସୁନିଶ୍ଚିତ ହୋଇଛି

ଆମର ସମ୍ଭାଦଦାତା ଜଣାଇଛନ୍ତି ଏମ୍ଏନ୍ଏଫ୍ ର ନୂଆ ସରକାର ଗଠନ ଓ ଶପଥ ଗ୍ରହଣ ସମାରୋହ ପାଇଁ ଜୋର୍ସୋରରେ ପ୍ରସ୍ତୁତି ଚାଲିଛି

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ଲକ୍ଷ୍ମୌଠାରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ତାଙ୍କ ଦଳ କଂଗ୍ରେସକୁ ସମର୍ଥନର ହାତ ବଢ଼ାଉଛି ଏହା ପୂର୍ବରୁ ବିଏସ୍ପି ମୁଖ୍ୟ ମାୟାବତୀ ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ କଗ୍ରେସ ପ୍ରତି ସମର୍ଥନ ଘୋଷଣା କରିସାରିଛନ୍ତି ପାର୍ଲାମେଣ୍ଟ ଆଡ୍ଜର୍ଣ୍ଣ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ପାର୍ଲାମେଣ୍ଟର ଉଭୟ ଗୃହ ମୁଲତବି ହୋଇଯାଇଚି ଆଜି ଲୋକସଭାର ଅଧିବେଶନ ଆରମ୍ଭ ହେବାକ୍ଷଣି କଂଗ୍ରେସ ସଦସ୍ୟମାନେ କଥିତ ରାଫେଲ ଦୁର୍ନୀତି ଉପରେ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ୍ମାନ ଦେଇ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ଏହି ଘଟଣାରେ ଯୁଗ୍ମ ସଂସଦୀୟ କମିଟି କ୍ଷେପିସି ଗଠନ ପାଇଁ ସେମାନେ ଦାବି କରିଥିଲେ

ଗୃହ କାର୍ଯ୍ୟ ପୁଣିଥରେ ଆରୟ ହେବା ପରେ ପରିସ୍ଥିତିରେ ଉନ୍ତି ନଘଟିବାରୁ ବାଚସ୍କତି ଗୃହକୁ ଆଜି ପାଇଁ ମୁଲତବି କରି ଦେଇଥିଲେ ପୂର୍ବରୁ କର୍ଣ୍ଣାଟକରୁ ନବନିର୍ବାଚିତ ସାଂସଦ ଭିଏସ୍ ଉଗ୍ରାପ୍ପା ଏବଂ ଏଲ୍ଆର୍ ଶିଭରାମେ ଗୌଡ଼ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାଓ୍ପରଚନ୍ଦ୍ର ଗେହେଲୋଟ୍ ଆଲୋଚନା ଓ ମଞ୍ଜୁରୀ ପାଇଁ ଗୃହରେ ବିଲ୍ଟିକୁ ଉପସ୍ଥାପନ କରିଥିଲେ ଜେ ଆଣ୍ଡ କେ ଗଭଣ୍ଣର ଜାମ୍ମ କାଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ପରିଚାଳନା ହେବା ପ୍ରମାଣିତ କରୁଛି ଯେ ଗଶତନ୍ତ୍ର ଉପରେ ଏଠାକାର କନସାଧାରଣଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି ଆକି ଜାଞ୍ଚୁଠାରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ରାଜ୍ୟପାଳ କହିଛନ୍ତି ଯେ ଜାଞ୍ଚ କାଶ୍ୱୀରର ଜନସାଧାରଣ ନିର୍ବାଚିତ କନପ୍ରତିନିଧିମାନଙ୍କ ଦ୍ୱାରା ସେମାନଙ୍କ ସମସ୍ୟାର ସମାଧାନ ଚାହାନ୍ତି

ରିଭ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ହେଉଛି ଅନ୍ୟତମ ପ୍ରଥମ ଦେଶ ଯାହା କିଶୋର ଅବସ୍ଥା ପ୍ରତି ଗୁରୁତର ସହିତ ଧ୍ୟାନ କେନ୍ଦ୍ରୀତ କରିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି ପାଇଁ ଏକ ପରିବ୍ୟାପ୍ତ କାର୍ଯ୍ୟକ୍ରମ ହାତକୁ ନେବା ତଥା ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କରିବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଆସୁଛି କୌଶଳ ବିକାଶ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ସୁଲଭ ମୂଲ୍ୟରେ ଔଷଧ ଓ ପ୍ରତିଷେଧକ ପ୍ରଦାନ ଜ୍ଞାନର ହସ୍ତାନ୍ତରଣ ଏବଂ ଆଦାନପ୍ରଦାନ ଦ୍ୱାରା ବିକାଶ ଲକ୍ଷ୍ୟ ହାସଲର ଯେଉଁ ମାର୍ଗ ଦେଇ ଅନ୍ୟାନ୍ୟ ରାଷ୍ଟ୍ରମାନେ ଅଗ୍ରସର ହେଉଛନ୍ତି ଭାରତ ସେମାନଙ୍କୁ ଏ ଦିଗରେ ସହାୟତା ପ୍ରଦାନ ପାଇଁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦି ନାଗରିକମାନଙ୍କ ମଧ୍ୟରେ ଭାଗିଦାରୀ ସଂପ୍ରଦାୟ ମଧ୍ୟରେ ଭାଗିଦାରୀ ଏବଂ ଦେଶ ଦେଶ ମଧ୍ୟରେ ଭାଗିଦାରୀ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି ଭାଗିଦାରୀ ମାଧ୍ୟମରେ ହିଁ ଲକ୍ଷ ହାସଲ ହୋଇପାରିବ ଆକି ନୂଆଦିଲ୍ଲୀଠାରେ ଚତୁର୍ଥ ଭାଗିଦାରୀ ଫୋରମ୍କୁ ଉଦ୍ଘାଟନ କରି ଶୀ ମୋଦି କହିଛନ୍ତି ଅଧିକ ଅର୍ଥବ୍ୟବସ୍ଥାଠାରୁ ଆରମ୍ଭ କରି ଅଧିକ ସ୍ତୁଫଳ ପ୍ରାପ୍ତି ପର୍ଯ୍ୟନ୍ତ ଏବଂ ମାନସିକତା ପରିବର୍ତ୍ତନଠାରୁ ତଦାରଖ ପ୍ରକ୍ରିୟା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବ୍ୟାପକ ହସ୍ତକ୍ଷେପର ଆବଶ୍ୟକତା ରହିଛି

ଆର୍ବିଆଇ ଭାରତୀୟ ରିକର୍ଭ ବ୍ୟାଙ୍କ୍ର ନବନିଯୁକ୍ତ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ରିକର୍ଭ ବ୍ୟାଙ୍କ୍ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେବ ସୋମବାର ଦିନ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଉର୍କିତ୍ ପଟେଲ ନିଜ ପଦରୁ ଇସ୍ତଫା ଦେବା ପରେ ଶକ୍ତିକାନ୍ତ ଦାସ ଏହି ପଦ ଅଳଙ୍କୃତ କରିବା ସହ ଆଜି ମୁମ୍ୟାଇଠାରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି ଶୀ ଦାସ କହିଛନ୍ତି ଯେ ସମସ୍ତ ସଂପୂକ୍ତ ପକ୍ଷଙ୍କ ସହ ସ୍ୱଷ୍ଟ ନିରପେକ୍ଷ ଏବଂ ଲକ୍ଷ୍ୟ କୈନ୍ଦ୍ରୀକ ବିଚାର ବିମର୍ଷ ଉପରେ ଗୁରୁତ୍ୱ ଦିଆଯିବ ଏହି ମର୍ମରେ ସେ ଆସନ୍ତାକାଲି ସରକାରୀ ବ୍ୟାଙ୍କ୍ଗୁଡ଼ିକର ସିଇଓ ଓ ପରିଚାଳନା ନିର୍ଦ୍ଦେଶକଙ୍କ ସହ ସାକ୍ଷାତ କରିବେ

ଆସାମ୍ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟିକ ପରାମର୍ଶଦାତା ଶାନ୍ତନୁ ଭରାଲି କହିଛନ୍ତି ଯେ ଏହି ତାରିଖ ବଢ଼ାଇବା ପାଇଁ ଆସାମ ସରକାର ସୁପ୍ରିମ୍କୋର୍ଟଙ୍କୁ ଅନୁରୋଧ କରିଥିଲେ

ଶ୍ରୀ ଭରାଲି କହିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଆଜି ଏହି ରାୟ ଦେଇଛନ୍ତି

ଏହି ଉପଗ୍ରହ ଭାରତୀୟ ବାୟୁ ସେନାକୁ ବିଭିନ୍ନ ରାଡାର କେନ୍ଦ୍ର ଓ ଯୁଦ୍ଧ ବିମାନ ଘାଟି ସହ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ଏଥିସହ ଏହା ବିମାନଗୁଡ଼ିକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିବ ହକି ଇଲଣ୍ଡ ପ୍ରଥମ ଦଳ ଭାବେ ପୁରୁଷ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ପ୍ରବେଶ କରିଛି

ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ନ ମଧ୍ୟରେ ଏବେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଜାରି ରହିଛି ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଗୁଡ଼ିକରେ ଭାରତ ନେଦରଲ୍ୟାଣ୍ଡକୁ ଭେଟୁଥିବାବେଳେ ବେଲ୍ଜିୟମ୍ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ